ବିଧାନସଭା ଗୃହକମିଟି ନିକଟରେ ହାଜର ହେଲେ ଅଭିଜିତ ଆୟାର

ଓଡ଼ିଶାରେ କଂଚାମାଲର ଅଭାବ ରହିବ ନାହିଁ

ଇସ୍ସାତ ମନ୍ତଣାଳୟ ଭାରି ଉଦ୍ୟୋଗ ବିଭାଗର ସଚିବ ଏବଂ କେନ୍ଦ୍ ତଥା ରାଜ୍ୟ ସରକାରଙ୍କର ବରିଷ ଅଧିକାରୀମାନେ ଏଥରେ ଯୋଗ ଦେଇଛନ୍ତି

ଇ ବାଶିଜ୍ୟ ଓ୍ୱେବ୍ସାଇଟ୍ ଫ୍ଲିପ୍କାର୍ଟ ଓ ଆମାଜନ୍କୁ କୌଣସି ପ୍ରକାରର ବାଣ ବିକ୍ରି କରିବା ପାଇଁ ମଧ୍ଧ ନିଷିଦ୍ଧ କରାଯାଇଛି

ବାୟୁ ପ୍ରଦୂଷଣ ରୋକିବା ପାଇଁ ଦେଶରେ ବାଣ ତିଆରି ଓ ବିକ୍ରିକୁ ନିଷିଦ୍ଧ କରିବା ସକାଶେ ଆଗତ ଏକ ଆବେଦନ ଉପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି

ଏହି କମିଟି ତାଙ୍କ ବୟାନ ରେକର୍ଡ କରିଛି

ଅନ୍ୟ ରାକ୍ୟରେ ବେସ୍ ପ୍ରାଇସ ସମାନ ଥିବାବେଳେ ସେଠାରେ ପେଟ୍ରୋଲ ଠାରୁ ଡିଜେଲର ମିଲ୍ୟ କମ୍ ରହିଛି

ସେଥିପାଇଁ ସେହି ରାକ୍ୟମାନଙ୍କରେ ଡିଜେଲ ଦର ନିୟନ୍ତ୍ରଶରେ ଅଛି ତୈଳ ଉପରେ କେତେ ଟ୍ୟାକ୍କ ରଖିବେ ତାହା ରାଜ୍ୟ ସରକାର ନିଷ୍ବଭି ନେବେ

ପରେ ଜାନୁୟାରୀ ଫେବୃୟାରୀ ମାସରେ ସମୁହ ଅଣ୍ଡାଦାନ ସହିତ ମାର୍ଚ୍ଚ ଏପ୍ରିଲ ମାସରେ ଏହି ଅଣ୍ଡାରୁ ଛୁଆ ଫୁଟି ସମୁଦ୍ରକୁ ଫେରିଯାଆନ୍ତି